ସେହିପରି ପ୍ରଧାନମନ୍ତୀ ଶ୍ରମ ଯୋଗୀ ଯୋଜନା ଶ୍ରମିକମାନଙ୍କ ପାଇଁ ଲାଭଦାୟକ ହେବ

ଏହା କେନ୍ଦ୍ର ସରକାରଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ସେ କହିଛନ୍ତି

ନୋମାଡିକ୍ ଆଦିବାସୀ ଲୋକମାନଙ୍କ ପାଇଁ ସରକାର ଏହି ବଜେଟ୍ରେ ଯୋଜନା କରିଛନ୍ତି ଓଡ଼ିଶାରେ ନୋବାଡିକ୍ ଆଦିବାସୀ ଅଛନ୍ତି ସେମାନେ ଏ ପର୍ଯ୍ୟନ୍ତ ଅନୁସୂଚୀତ କାତି ବା ଅନୁସୂଚୀତ କନକାତି ବର୍ଗରେ ସାମିଲ ହୋଇ ନାହାନ୍ତି

ପ୍ରତି ଉପହାସ ବୋଲି ସେ କହିଛନ୍ତି

ଆକି ମଧ୍ଧାହ୍ବରେ ଶ୍ରୀ ଶାହା ଭୁବନେଶ୍ୱର ବିମାନ ବନ୍ଦରରେ ପହଞିବେ ଏହା ପରେ ପୁରୀ ଅଭିମୁଖେ ଯାତ୍ରା କରିବେ ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ସନ୍ଧ୍ୟାରେ ସେଠାରେ ସାଙ୍ଗଠନିକ ବୈଠକରେ ଯୋଗ ଦେବେ

ଏହି ବୈଠକରେ ବଡ଼ ଘୋଷଣା ହେବାର ସମ୍ଭାବନା ରହିଛି